ପିଏମ୍ ଷ୍ଟାଚ୍ୟୁ ଅଫ୍ ୟୁନିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାତର ନର୍ମଦା କିଲ୍ଲୁସ୍ଥିତ କେବାଡିଆଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କ ସମ୍ମାନରେ ନିର୍ମିତ ଏକତା ପ୍ରତିମୂର୍ତ୍ତିକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

ସେ କହିଛନ୍ତି ସର୍ଦ୍ଦାର ପଟେଲ୍ ଯଦି ଦେଶକୁ ଏକତା ସ୍ନତ୍ରରେ ବାନ୍ଧି ନ ଥା'ନ୍ତେ ତାହାହେଲେ ଆମେ ଗୁଜରାତର ସିଂହ ଦେଖିବା ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ଓ ହାଇଦ୍ରାବାଦର ଚାର୍ମିନାର ଦେଖିବାପାଇଁ ବିଜା ନେବାକୁ ପଡ଼ୁଥା'ନ୍ତା ସେ କହିଛନ୍ତି ଯେଉଁମାନେ ଭାରତର ସ୍ଥିତିକୁ ନେଇ ପ୍ରଶ୍ରବାଚୀ ଉଠାଇଛନ୍ତି ସର୍ଦ୍ଦାର ପଟେଲ୍ଙ୍କର ପ୍ରତିମ୍ଭି ସେମାନଙ୍କୁ ଭାରତର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସ୍କରଣ କରାଇବ ଏକତା ପ୍ରତିମୂର୍ତ୍ତି ଦେଶର ଇଞ୍ଜିନିୟରିଂ ଦକ୍ଷତା ଓ ବୈଷୟିକ ଜ୍ଞାନର ପ୍ରତୀକ ବୋଲି ଶ୍ରୀ ମୋଦି ବର୍ଷନା କରିଛନ୍ତି ଗୁକରାତ୍ ରାଜ୍ୟପାଳ ଓପି କୋହଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ବିଜେପି ସଭାପତି ଅମିତ ଶାହା ଏକତା ପ୍ରତିମୂର୍ତ୍ତି ଉନ୍କୋଚନ ସମୟରେ ସେଠାରେ ଉପସ୍ଥିତ ଥିଲେ

ଗୁଜରାତର ନର୍ମଦା କିଲ୍ଲାର ସର୍ଦ୍ଦାର ସବେରାବର ବନ୍ଧ ନିକଟରେ ଏହାକୁ ନିର୍ମାଣ କରାଯାଇଛି

ସେଠାରୁ ଲୋକମାନେ ବନ୍ଧ ଓ ନିକଟସ୍ଥ ପର୍ବତଶ୍ରେଣୀକୁ ଦେଖିପାରିବେ ପ୍ରତିମୂର୍ତ୍ତି ନିକଟରେ ଶ୍ରୀ ମୋଦି ଏକତା ପ୍ରାଚୀରକୁ ମଧ୍ୟ ଉନ୍କୋଚନ କରିଛନ୍ତି ଏହି ପ୍ରାଚୀର ଦେଶର ବିଭିନ୍ନ ଭାଗର ମୃତ୍ତିକାକୁ ନେଇ ନିର୍ମାଣ କରାଯାଇଛି ପ୍ରତିମୂର୍ତ୍ତି ଚତୁର୍ପାର୍ଶ୍ୱସ୍ଥ ଅଞ୍ଚଳକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାପାଇଁ ପୁଲ ଉପତ୍ୟକା ଓ ଟେଣ୍ଟ୍ ସିଟି ଭଳି ଅନେକ ପ୍ରକଳ୍ପ ବିକଶିତ କରାଯାଇଛି ଏକତା ପ୍ରତିମୂର୍ତ୍ତି ଆସ୍ଥାନରେ ସର୍ଦ୍ଦାର ପଟେଲ୍ଙ୍କ ଉପରେ ଏକ ଆଲୋକ ଓ ଧ୍ୱନି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉନ୍କୋଚନ କରିବେ ଏହି ପ୍ରଦର୍ଶନୀରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଭାରତର ସଂଗ୍ରାମରେ ଲୌହମାନବଙ୍କ ଭୂମିକାର ପ୍ରଦର୍ଶନ ହେବ

ଏହି ଅବସରରେ ଭାରତର ଏକତା ଓ ସଂହତିକୁ ସୁରକ୍ଷିତ ରଖିବାପାଇଁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆୟୋଜିତ ହୋଇଛି ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ୍ ବୈଜଲ୍ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହର୍ଦୀପ ପ୍ରରୀ ସଂସଦୀୟ ମାର୍ଗସ୍ଥିତ ସର୍ଦ୍ଦାର ପଟେଲ୍ଙ୍କର ପ୍ରତିମ୍ଭିରେ ପୃଷ୍ଣମାଲ୍ୟ ଅର୍ପଣ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ମେଜର୍ ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରୁ ଆଜି ସକାଳୁ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ସେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଏକତା ଶପଥ ପାଠ କରାଇଛନ୍ତି ଏହି ଅବସରରେ ସେଠାରେ ମାନବ ସମ୍ଘଳ ବିକାଶ ମନ୍ତ୍ରୀ ପ୍ରକାଶ କାବ୍ଡେକର ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କ୍ରୀଡ଼ା ଓ ତଥ୍ୟ ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ୍ କ୍ରୀଡ଼ାବିତ୍ କାଫର ଇକ୍ବାଲ୍ କର୍ଣ୍ଣାମ ମାଲେଶ୍ୱରୀ ଏମ୍ସି ମାରି କମ୍ ଓ ଦୀପା କର୍ମକାର ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଚେନ୍ନାଇରେ ଏକତାପାଇଁ ଦଦିଡ଼ କାର୍ଯ୍ୟକ୍ରମର ଶ୍ରଭାରମ୍ଭ କରିଛନ୍ତି ଏହି ସମୟରେ ସେଠାରେ ତାମିଲ୍ନାଡ୍ରର ମନ୍ତ୍ରୀ ଡି ଜୟକୃମାର ଓ ଏସ୍ପି ବେଲ୍ରମଣି ଉପସ୍ଥିତ ଥିଲେ ଆସାମରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଓ କେନ୍ଦ୍ରମନ୍ତ୍ରୀ କେପି ନଡ୍ରା ଗୌହାଟିଠାରେ ଏଲକତାପାଇଁ ଯାତ୍ରାର ଶୁଭାରମ୍ଭ କରିଛନ୍ତି ଅରୁଣାଚଳ ପ୍ରଦେଶରେ ସମଗ୍ର ରାଜ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି ରାଜ୍ୟପାଳ ବିଡି ମିଶ୍ର ଏକତାପାଇଁ ଦ୍ରୌଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପୋର୍ଟବ୍ଲୋୟାର୍ଠାରେ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ପ୍ରେକ୍ ଭିପି ପିଏମ୍ ପଟେଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ପଟେଲ୍ଙ୍କ ଜୟନ୍ତୀ ଅବସରରେ ଆକି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି

ରାଷ୍ଟ୍ରପତି କହିଛନ୍ତି ଲୌହମାନବଙ୍କ ଦେଶପ୍ରତି ସେବାକୁ ଭାରତ ସର୍ବଦା ମନେରଖିବ

ଶ୍ରୀ ମୋଦି କହିଛନ୍ତି ଭାରତକୁ ଏକତା ସ୍ନତ୍ରରେ ବାନ୍ଧି ରଖିଥିବା ଓ ଦେଶପାଇଁ ଅହରହ କାର୍ଯ୍ୟ କରିଥିବା ସର୍ଦ୍ଦାର ପଟେଲ୍ଙ୍କ ନିକଟରେ ଦେଶ ସର୍ବଦା ନତମସ୍ତକ ରହିବ

ସେ କହିଛନ୍ତି ଯେତେବେଳେ ବାଛବିଚାର ବିନା ରଣ ଦିଆଯାଉଥିଲା ସେତେବେଳେ ରିଜର୍ବ ବ୍ୟାଙ୍କ୍ ଏଥପ୍ରତି ଧ୍ୟାନ ଦେଇ ନ ଥିଲା ମନ୍ତ୍ରୀ କହିଛନ୍ତି ସରକାରଙ୍କଦ୍ୱାରା ସଂସ୍କାର ଯୋଗୁଁ ରାଜସ୍ୱ ପରିମାଣ ବୃଦ୍ଧି ପାଇଛି

ବିମୁଦ୍ରୀକରଣ ପରେ ଅର୍ଥନୈତିକ ସ୍ୱଧାର ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ପିଏମ୍ଏୱାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସହରାଞ୍ଚଳରେ ଆଉ ଅଧିକ ଦୁଇଲକ୍ଷ ଗୃହ ନିର୍ମାଣ ପାଇଁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି

ପିଏମ୍ ୟୁଏସ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ବିପୁଳ ସୁଯୋଗ ଥିବା ଷ୍ଟାର୍ଟ୍ ଅପ୍ ଶକ୍ତି ସ୍ୱାସ୍ଥ୍ୟସେବା ଏବଂ ଡିଜିଟାଲ୍ ଟେକ୍ନୋଲୋକି କ୍ଷେତ୍ରରେ ବ୍ୟବସାୟ ପାଇଁ ଆଗେଇ ଆସିବାକୁ ଆମେରିକୀୟ କମ୍ପାନୀଗୁଡ଼ିକୁ ଆହ୍ୱାନ ଜଣାଇଛନ୍ତି ଗତକାଲି ନୂଆଦିଲ୍ଲୀରେ ଆମେରିକାର ସ୍ୱନାମଧନ୍ୟ ଶିଳ୍ଷପତି ଓ ବ୍ୟବସାୟୀମାନେ ଶ୍ରୀ ମୋଦିଙ୍କୁ ସାକ୍ଷାତ କଲାବେଳେ ପୂର୍ବରୁ ଅନୁଷ୍ଠିତ ଇଣ୍ଡିଆ ଲିଡରସିପ୍ ସମିଟ୍ର ସୁଫଳ ବିଷୟରେ ତାଙ୍କୁ ଅବଗତ କରାଇଥିଲେ ଭାରତ ଆମେରିକା ଭାଗିଦାରୀ ଫୋରମ୍ର ବୋର୍ଡ ସଦସ୍ୟମାନେ ଗତ ଚାରିବର୍ଷ ଭିତରେ ଭାରତ ସରକାର କାର୍ଯ୍ୟକାରୀ କରିଥିବା ଅର୍ଥନୈତିକ ଓ ସଂସ୍କାରଗୁଡ଼ିକୁ ପ୍ରଶଂସା କରିଥିଲେ ଶ୍ରୀ ମୋଦି କହିଥିଲେ ଅର୍ଥନୈତିକ ଭାଗିଦାରୀତା ଜରିଆରେ ଭାରତ ଓ ଆମେରିକା ଅନେକ ସ୍ୱଫଳ ପାଇଛନ୍ତି

ନିମ୍ବ ଅଦାଲତଙ୍କ ନିର୍ଦ୍ଦୋଷରେ ଖଲାସ କରିବା ରାୟ ବଦଳରେ ଜଷ୍ଟିସ୍ ଏସ୍ ମୁରଲୀଧର ଓ ବିନୋଦ ଗୋଏଲଙ୍କ ଖଣ୍ଡପୀଠ ସେମାନଙ୍କ ଆଜୀବନ କାରାବାସ ଦଶ୍ଚରେ ଦଶ୍ଚିତ କରିଛନ୍ତି

ନିରୀହ ଓ ଅସ୍ତ୍ରହୀନ ଲୋକମାନଙ୍କୁ ପୁଲିସ୍ ହତ୍ୟା କରିଥିବାର ରାୟରେ କୁହାଯାଇଛି ଏହି ମାମଲାରେ ହତ୍ୟା ଓ ଅନ୍ୟାନ୍ୟ ଅପରାଧରୁ ସେମାନଙ୍କୁ ଖଲାସ କରାଯିବାର ରାୟ ବିରୁଦ୍ଧରେ ଆଗତ ଏକ ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେଇଛନ୍ତି ୟୁଏସ୍ ପାକ୍ ଯୁଡ୍ ଆମେରିକା କହିଛି ହାଫିଜ୍ ସୟିଦ୍ ଦ୍ୱାରା ପରିଚାଳିତ ଜମାତ୍ ଉଦ୍ଦାଓ୍ୱା ଓ ଫଲାହା ଇ ଇନ୍ସାନିୟତ୍ ସଂଗଠନ ଉପର୍ ପାକିସ୍ତାନ ବାସନ୍ଦ ବ୍ୟବସ୍ଥା ଉଠାଇଦେବା ଦ୍ୱାରା ସେ ଦେଶର ଆର୍ଥିକ ସହାୟତା ପାଇଁ କାର୍ଯ୍ୟାନୁଷ୍ଠାନ ଟ୍ୟାକ୍ଫୋର୍ସ ପ୍ରତିଶ୍ରତି ବଦ୍ଧତାର ବିରୁଦ୍ଧାଚରଣ କରୁଛି ଏହାଦ୍ୱାରା ଜାତିସଂଘ ନିରାପତ୍ତା ପରିଷଦ ପ୍ରସ୍ତାବ ଅଧୀନରେ ସନ୍ତାସବାଦ ଦମନ ପାଇଁ ପାକିସ୍ତାନ ତାର ପ୍ରତିଶ୍ରତିବଦ୍ଧତା ପାଳନ କ୍ଷମତା ହରାଇବ